ଗତକାଲି ତାଙ୍କର ଏକ ମୃଦୁ ହୃଦ୍ଘାତ ହୋଇଥିଲା

ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ସୋମନାଥ ଚାଟ୍ଟାର୍ଜୀଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି

ଜିଲ୍ଲ ବିଜେପି ସଭାପତି କାହ୍ଦଚରଣ ପତିଙ୍କ ସଂଯୋଜନାରେ ଆୟୋଜିତ ଏହି ଆଲୋଚନାରେ ଦଳୀୟ କର୍ମୀମାନେ ଯୋଗ ଦେଇଛନ୍ତି ଏଥିରେ ବ୍ରହ୍କପୁର ଚିକିଟି ଗୋପାଳପୁର ଦିଗପହଖି ମୋହନା ପାରଳାଖେମୁଖି ରାମଗିରି ବିଧାନସଭା ନିର୍ବାଚନ ମଣ୍ଡଳୀର ଦଳୀୟ କାର୍ଯ୍ୟକର୍ତ୍ତା ଓ ନେତୃବର୍ଗ ଯୋଗଦେଇଥିଲେ

ସଂପ୍ରତି ମୋଦି ସରକାରଙ୍କ ସମୟରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ପାଇଁ ବହୁ ଯୋଜନା କରାଯାଇ ସେମାନଙ୍କର ଉନ୍ତି କରାଯାଉଛି ଏକଲବ୍ୟ ବିଦ୍ୟାଳୟ କରାଯାଇ କେନ୍ଦ୍ ସରକାର ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ପାଇଁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ କରୁଛନ୍ତି

ରୋଗୀମାନଙ୍କ ଅବସ୍ଥା ସାମାନ୍ୟ ସୁଧୁରିଥିବା ବେଳେ ସେମାନେ ନିକ ଘରେ ରହି ଚିକିହିତ ହେଉଛନ୍ତି

ଏଥିପାଇଁ ରାକ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁ ଓ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି

ସେହିପରି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ନିକଟରେ ଥିବା ମହାନଦୀ ଘାଟରୁ ପାଶି ଉଠାଇଲାବେଳେ ଦୁଇଜଶ ବୋଲ୍ବମ୍ ଭକ୍ତ ବୁଡ଼ିଯାଇଥିବା ଜଶାପଡ଼ିଛି

ଅନ୍ୟଏକ ଘଟଶାରେ କଟକ ପୁରୀଘାଟସ୍ଷିତ କାଠଯୋଡ଼ୀ ନଦୀ ଦେବୀଗଡ଼ାରେ ପାଶି ଉଠାଉଥିବା ବେଳେ ଜଶେ କାଉଡ଼ିଆ ବୁଡ଼ି ପ୍ରାଶ ହରାଇଥିବା ଜଣାପଡ଼ିଛି

ପରେ ନାଉଁଗାଁ ଶିଖର ଘାଟ ରାସ୍ତା ପରିଦର୍ଶନ କରି ରାସ୍ତାର ଅବସ୍କା ଓ ଆମ୍ପସାର ଠାରେ ନିର୍ମିତ ପଲିଟେକ୍ନିକ୍ ଗୃହର ଅବସ୍ଥା ମଧ୍ଧ ଅନୁଧ୍ଧାନ କର୍୍ ଛନ୍ତି